ପୂର୍ବରୁ ଶ୍ରୀ ମିଶ୍ର ପ୍ରଧାନମନ୍ତୀ ଶ୍ରୀ ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ ପ୍ରଧାନମନ୍ତୀଙ୍କ ପ୍ରମୁଖ ସଚିବ ନୂପେନ୍ଦ୍ରନାଥ ମିଶ୍ରଙ୍କ ଅବସର ପରେ ପ୍ରମୋଦ କୁମାର ମିଶ୍ରଙ୍କୁ ଏହି ନିଯୁକ୍ତି ମିଳିଛି

ଏହି ସେବାକୁ ଲୋକଦେଖାଣିଆ ନ କରି ସର୍ବଦା ଉହର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ

ଏଥିସହ ମ୍ରଖ୍ୟମନ୍ତୀ ଅବୁଲ ର୍ତମାନଙ୍କ ମଧ୍ୟ ସମ୍ବର୍ବିତ କରିଥିଲେ

ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ୍ ବ୍ୟାଗ୍ ଓଜନ ନେଇ ଗାଇଡ୍ ଲାଇନ୍ ମଧ୍ୟ ଜାରି କରାଯାଇଥିଲା

ସହ ବିଭିନ୍ଦ ଦାବୀ ଶୀଘ୍ର ପ୍ରରଶ ନ କଲେ ଆଗାମୀ ଦିନରେ ଆନ୍ଧ ପ୍ରଦେଶରେ ମିଶିବାକୁ ଚେତାବନୀ ଦେଇଛନ୍ତି

ଭିମାନ ଅଂଚଳର ହକାର ହଜାର ଆଦିବାସୀ ଲଂଚରେ ମାଲକାନଗିରିରେ ଆନ୍ଦୋନଳ କରିବାକୁ ଚିତ୍ରକୋଶ୍ଡାରେ ପହଂଚିଥିଲେ

ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ ଡେଙ୍କାନାଳ ଖୋର୍ବ୍ଧା ପୁରୀ କଟକ କେନ୍ଦାପଡ଼ା ଯାଜପ୍ରର ଜଗତସିଂହପ୍ରର ଭଦ୍ରକ ବାଲେଶ୍ୱର ମୟରଭଞ ଓ ନୟାଗଡ଼ ହୀରାକୁଦ ଅନ୍ୟପକ୍ଷରେ ହୀରାକୁଦ କଳଭଣ୍ତାରର ଜଳସ୍ତର ସର୍ବୋଚ୍ଚ କଳ ଧାରଣା କ୍ଷମତାଠାରୁ ସାମାନ୍ୟ ହ୍ରାସ ପାଇଛି

କିନ୍ତ ବର୍ଉମାନ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେଉଛି